ଏହି ନିର୍ବାଚନମଣ୍ଡଳୀ ଗୁଡ଼ିକରେ ବିଭିନ୍ନ ରାକନେତିକ ଦଳଗୁଡ଼ିକର ପକ୍ଷରୁ ପ୍ରଚାର କାର୍ଯ୍ୟକୁ ଜୋର୍ଦାର କରାଯାଇଛି

ବୁଥ୍ରେ ଗୋଟିଏ ଲେଖାଏଁ ହ୍ୱିଲ୍ ଚେୟାର୍ ରଖିବାକୁ ବ୍ୟବସ୍ଥା କରାଯାଇଛି

ସେହିପରି ବିଜେଡି ସାଧାରଣ ସମ୍ପାଦକ ପ୍ରିୟଦର୍ଶୀ ମିଶ୍ରଙ୍କୁ ଦଳର ମୁଖପାତ୍ର ଭାବେ ନିଯୁକ୍ତି ଦିଆଯାଇଛି